ତେବେ ଅନ୍ୟ ସ୍ୱାସ୍ଥ୍ୟସେବ ଯେଭଳି ପ୍ରଭାବିତ ନ ହେବ ତାହାକୁ ମଧ୍ଧ ସୁନିଶ୍ୱିତ କରିବ

ଏହି ଅବସରରେ କୋଭିଡ କଟକଶା ସହ ବିଭିନ୍ତ ସ୍ରାନରେ କାର୍ଯ୍ୟକ୍ରମମାନ ଆୟୋକିତ ହେବ ବୋଲି ଜଣାପଡ଼ିଛି

ଓଡ଼ିଶାର ପୁରପଲ୍ଲୀରେ ଏହି ଉହବ ପାଳନ କରାଯାଉଥିବା ବେଳେ କରୋନା ସଂକ୍ରମଣ ଯୋଗୁଁ ଏବର୍ଷ ପ୍ରକା ପାଳନ ଫିକା ପଡ଼ିଯାଇଛି

କରୋନା କଟକଣା ସହ ମନ୍ଦିର ବାହାରେ ଏଭଳି ମହାପ୍ରସାଦ ଧାଡ଼ିରେ ବିକ୍ ି କରାଯିବ ବୋଲି ଜଣାପଡ଼ିଛି